ଓଡ଼ିଶାରେ କୃଷିର ବିକାଶ କେତ୍ରରେ ନଡ଼ିଆ ଚାଷର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ମନ୍ତୀ ଶ୍ରୀ ତୋମାର କହିଛନ୍ତି

ଆମର ହସ୍ତଗତ ହୋଇଥିବା ଖବର ଅନୁସାରେ ସାଧୁସନୁମାନଙ୍କ ସହ ପ୍ରଶାସନ ଆଲୋଚନା କରିଥିଲା

ଇତିମଧାରେ ଉଛେଦକୁ ବିରୋଧ କରୁଥିବା ସାଧୁସନ୍ତଙ୍କ ପକ୍ଷରୁ ପ୍ରଶାସନକୁ କେତେକ ପ୍ରସ୍ତାବ ଦିଆଯାଇଥିବା ଖବର ଆମର ହସ୍ତଗତ ହୋଇଛି

ଜନସାଧାରଣଙ୍କ ଶେଷ ଦର୍ଶନ ପାଇଁ ପାର୍ଥିବ ଶରୀରକୁ ରାଜାମଣ୍ଡପରେ ରଖାଯାଇଥିଲା

ବିପୁଳ ପରିମାଣର ନକଲି ଓ ଅପମିଶ୍ରିତ ଖାଇବା ତେଲ ଓ ଘିଅ ଜବତ କରାଯାଇଛି